ସବୁ ବୁଥ୍କୁ ସିସିଟିଭି ସର୍ଭେଲାନ୍ୱରେ ରଖାଯିବା ସହ ଓ୍ୱେବ୍କାଷ୍କିଂ ମଧ୍ଧ କରାଯିବ ମାଇକ୍ରୋ ଅବ୍କରଭରମାନେ ମତଦାନକୁ ତଦାରଖ କରିବେ ଗତକାଲି ମୁନିଗୁଡ଼ାଠାରେ ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ଫ୍ନୁଗ୍ମାର୍ଚ୍ଚ କରାଯାଇଛି

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଗତସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ପିସିସି ସଭାପତିଙ୍କ ମନୋମୁଖୀ କାରବାରକୁ ପ୍ରତିବାଦ କରି ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି

ଶ୍ରୀ ଶାହା ଗତକାଲି ପୁରୀରେ ଶ୍ରୀକୀଉଙ୍କୁ ଦର୍ଶନ କରିବା ସହ ଏକ ରୋଡ୍ ସୋ'ରେ ସାମିଲ ହୋଇଥିଲେ

ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ଧରେ ଧର୍ମେନ୍ଦ୍ର ପ୍ରଧାନ ବୈଜୟନ୍ତ ପଶ୍ବାଙ୍କ ସମେତ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅଧୀନସ୍ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ଦଳୀୟ ପ୍ରାର୍ଥୀ ସାମିଲ ହୋଇଥଲେ ମଧ୍ୟାହ ଭୋଜନ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଉପରବାହାଲ ଉନ୍ନୀତ ଉଚ ବିଦ୍ୟାଳୟରେ ମଧ୍ୟାହ ଭୋଜନକୁ ନେଇ ଉତେଜନା ଦେଖାଦେଇଛି

ଅଭିଭାବକମାନେ ଏଥପାଇଁ ଅଭିଯୋଗ କରିବା ସହ ପ୍ରଧାନ ଶିକ୍ଷକଙ୍ଙ ଅଟକ ରଖିଥିଲେ